ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସମାଜବାଦୀ ପାର୍ଟି ନେତା ରାମ ଗୋପାଳ ଯାଦବଙ୍କ ସମେତ ବିଭିନ୍ନ ଦଳର ବହୁ ତୁଙ୍ଗ ନେତା ଏଥିରେ ଭାଗ ନେଇଛନ୍ତି ପାର୍ଲାମେଣ୍ଟର ଅଧିବେଶନକୁ ସୁଚାରୁରୂପେ ପରିଚାଳନା ପାଇଁ ବିରୋଧି ଦଳର ସହଯୋଗ ଲୋଡ଼ିବା ଏହି ବୈଠକର ଉଦ୍ଦେଶ୍ୟ ଏହି ଅଧିବେଶନ କାଳରେ ତିନି ତଲାକ୍ ବିଲ୍ ସମେତ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଶିକ୍ଷକ ସଂରକ୍ଷଣ ବିଲ୍ ଆଧାର ଏବଂ ଅନ୍ୟାନ୍ୟ କେତେକ ବିଲ୍ ଉପସ୍ଥାପିତ ହେବ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ଗୁରୁବାର ସଂସଦର ମିଳିତ ଅଧିବେଶନକୁ ଉଦ୍ବୋଧନ ଦେବେ

ଆସନ୍ତାକାଲି ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବାର୍ତ ରଣନୀତି ପ୍ରସ୍ତୁତ କରିବାପାଇଁ ଏହି ବୈଠକ ଅନୁଷ୍ଠିତ ହେଉଛି ସେହିଭଳି ବିକେପି ସଂସଦୀୟ ଦଳ କାର୍ଯ୍ୟନିର୍ବାହୀ କମିଟିର ବୈଠକ ମଧ୍ୟ ଆଜି ଡକାଯାଇଛି

ଏଥିପାଇଁ ଆସନ୍ତା ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇବ

ଅମିତ୍ ଶାହା ଏବଂ ସ୍କୃତି ଇରାନୀ ଲୋକସଭାକୁ ନିର୍ବାଚିତ ହୋଇଥିବାରୁ ସେମାନେ ପ୍ରତିନିଧିତ୍ୱ କରୁଥିବା ଗୁଜରାଟ୍ର ଦୁଇଟି ରାଜ୍ୟସଭା ଆସନରୁ ଇଞ୍ଜଫା ଦେଇଛନ୍ତି ସେହିଭଳି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଲୋକସଭାକୁ ନିର୍ବାଚିତ ହୋଇଥିବାରୁ ସେ ବିହାର ରାଜ୍ୟସଭା ଆସନରୁ ଇଞ୍ଜଫା ଦେଇଛନ୍ତି

ରାଜ୍ୟସଭା ସଦସ୍ୟ ଥିବା ଓଡ଼ିଶାର ଅଚ୍ୟୁତ ସାମନ୍ତ ଲୋକସଭାକୁ ନିର୍ବାଚିତ ହୋଇଥିବାବେଳେ ପ୍ରତାପ କେଶରୀ ଦେବ ଓ ସୌମ୍ୟରଞ୍ଜନ ପଟ୍ଟନାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି

ନୀତି ଆୟୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷିକ୍ଷେତ୍ରରେ ଡ଼ାଞ୍ଚାଗତ ସଂସ୍କାର ପାଇଁ ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ ବିଷୟରେ ଘୋଷଣା କରିଛନ୍ତି ଗତକାଲି ରାଷ୍ଟ୍ରପତି ଭବନଠାରେ ଶ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗ ପ୍ରଶାସନିକ ପରିଷଦର ପଞ୍ଚମ ବୈଠକ ପରେ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ସାୟାଦିକମାନଙ୍କୁ କହିଛନ୍ତି ନିକଟ ଭବିଷ୍ୟତରେ ଏହି କମିଟି ଗଠିତ ହୋଇ ଆସନ୍ତା ଦୂଇ ତିନିମାସ ମଧ୍ୟରେ ଏହାର ରିପୋର୍ଟ ପ୍ରଦାନ କରିବ ଶ୍ରୀ କୁମାର କହିଛନ୍ତି ବର୍ଷାଜଳ ଅମଳ ମରୁଡ଼ି ପରିସ୍ଥିତି ଓ ରିଲିଫ୍ ପଦକ୍ଷେପ ଏବଂ ନିରାପତ୍ତା ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଏହି ବୈଠକରେ ଆଲୋଚନା ହୋଇଥିଲା ସେ କହିଛନ୍ତି ରପ୍ତାନୀ ପ୍ରୋହାହନର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେବା ସହ ଆର୍ଥିକ ଅଭିଚିଦ୍ଧି ପାଇଁ ରାଜ୍ୟଗୁଡ଼ିକ ରପ୍ତାନୀ ଉପରେ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ

ପରେ ଏହାକୁ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ କରାଯିବ ବୋଲି ବିଭାଗୀୟ ଯୁଗ୍ମ ସଚିବ ଏସ୍ସି ଦାସ୍ କହିଛନ୍ତି

ଗତକାଲି ଆକାଶବାଣୀର ଏକ ଆଲୋଚନା କାର୍ଯ୍ରକ୍ରମରେ ଅଂଶଗ୍ରହଣ କରି ଆସାମ ଦକ୍ଷତା ବିକାଶ ମିଶନ୍ର ମିଶନ୍ ନିର୍ଦ୍ଦେଶକ ଏପି ତିୱାରି କହିଛନ୍ତି ଏହି ପ୍ରସ୍ତାବିତ ସଂସ୍ଥାର ନାମ ସ୍କିଲ୍ ସିଟି ବା 'କୌଶଳ ସହର' ନାମରେ ନାମିତ ହେବ

ମହା କ୍ୟାବିନେଟ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାବିସ୍ ଆଜି ତାଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଛନ୍ତି

ରାଜ୍ୟପାଳ ସି ବିଦ୍ୟାସାଗର ରାଓ ନୃତନ ମନ୍ତ୍ରୀମାନଙ୍କୁ ମୁମ୍ୟାଇ ରାଜଭବନରେ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ଯେଉଁ ପ୍ରମ୍ରଖ ନେତାମାନେ ମନ୍ତ୍ରୀପଦ ପାଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେପିର ରାଧାକୃଷ୍ଣ ବିକ୍ଷେ ପାଟିଲ୍ ଆଶିଷ ସେଲାର୍ ସ୍ୱରେଶ ଖଡେ ଅନିଲ୍ ବୋଶ୍ଡେ ଏବଂ ଅଶୋକ ଉଇକେ ତଥା ଶିବସେନାର ଜୟଦେବ କ୍ଷୀରସାଗର ମହା ରେସନ୍ କାର୍ଡ଼ ମହାରାଷ୍ଟ୍ର ର ଖାଦ୍ୟ ଏବଂ ଖାଉଟି ଯୋଗାଣ ମନ୍ତ୍ରୀ ଜୟକୁମାର ରାଭାଲ୍ ସ୍ୱଷ୍ଟ କରିଛନ୍ତି ପିଡିଏସ୍ ଦୋକାନଗୁଡ଼ିକ ମାସର ଯେକୌଣସି ଦିନ ପଡ଼ିକାର୍ଡ଼ଧାରୀଙ୍କୁ ଖାଦ୍ୟଶସ୍ୟ ଯୋଗାଇ ଦେବେ ଏବଂ ଏହି ବ୍ୟବସ୍ଥା ପଡ଼ିକାର୍ଡ଼ଧାରୀମାନଙ୍କ ପାଇଁ ବାଧ୍ୟତାମଳକ କରାଯାଇଛି ସେ କହିଛନ୍ତି ପଡ଼ିକାର୍ଡ଼ ଦୋକାନୀମାନେ ମାସର କେତେକ ନିର୍ଦ୍ଦିଷ୍ଟ ଦିନକୁ ଛାଡ଼ିଦେଲେ ଅନ୍ୟ ଦିନଗୁଡ଼ିକରେ ଖାଦ୍ୟଶସ୍ୟ ଯୋଗାଇ ଦେଉ ନ ଥିବା କେତେଗୁଡ଼ିଏ ଅଭିଯୋଗ ଆସିଥିଲା

ରାଜ୍ୟରେ ପ୍ରବଳ ଗ୍ରୀଷ୍କପ୍ରବାହ ଯୋଗୁଁ ମସ୍ତିଷ୍କ କ୍ୱରରେ ଏବଂ ସେହିଭଳି ଲକ୍ଷଣର ନୂଆ ରୋଗୀ ବେଗୁସରାଇ ପୂର୍ବଚମ୍ପରରନ୍ ସୀତାମାଢ଼ି ବୈଶାଳୀ ଏବଂ ଜେହାନ୍ବାଦ ଜିଲ୍ଲାରୁ ଆସୁଥିବା ସୂଚନା ମିଳିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି ମୁଜାଫରପୁରରେ ଉପସ୍ଥିତ ରହିଛନ୍ତି ସେ ମୁଜାଫରପୁରର ଏସ୍କେଏମ୍ସିଏଚ୍ ଏବଂ କେଜ୍ରିଓ୍ବାଲ୍ ହସ୍କିଟାଲ୍ରେ ମସ୍ତିଷ୍କ ଜ୍ୱରରେ ପୀଡ଼ିତଙ୍କ ସ୍ଥିତି ଅନୁଧ୍ୟାନ କରିବା ସହ ଚିକିତ୍ସା ସୁବିଦା ବୁଝୁଛନ୍ତି କେନ୍ଦ୍ର ରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏବଂ ବିହାର ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଳ ପାଣ୍ଡେ ଡକ୍ଟର ହର୍ଷବର୍ଦ୍ଧନଙ୍କ ସାଙ୍ଗରେ ରହିଛନ୍ତି ପାଟନାରେ ପହଞ୍ଚବା ପରେ ଡକ୍ଟର ହର୍ଷବର୍ଦ୍ଧନ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ କହିଛନ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି

ଗତ ତିନି ଦିନ ଧରି ରାଜ୍ୟର ବିଭିନ୍ନ ସ୍ତାନରେ ପୁଣି ଥରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି

ଏହି ପାଳନ ଅବସରରେ ଭାରତର ଉଚ୍ଚାୟୁକ୍ତଙ୍କ ପକ୍ଷରୁ ଡାକା ବିଶ୍ୱବିଦ୍ୟାଳୟ ପରିସରରେ ଗତକାଲି ସକାଳେ ଏକ ସାଇକେଲ୍ ର୍ୟାଲିର ଆୟୋଜନ କରାଯାଇଥିଲା ଏହି ର୍ୟାଲିକୁ ଭାରତର ଉଚ୍ଚାୟୁକ୍ତ ରିଭା ଗାଙ୍ଗୁଲି ଦାସ ଏବଂ ଢାକା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହମ୍ମଦ ଅଖତାର ଉଜ୍ ଜମାନ ଉଦ୍ଘାଟନ କରିଥିଲେ

ଆକାଶ ଆଂଶିକ ମେଘାଚ୍ଚନୁ ରହିଥିଲେ ହେଁ ବର୍ଷାର ସମ୍ଭାବନା ରହିଛି ବୋଳି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଆକାଶବାଣୀ ପକ୍ଷରୁ ଏହି ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ପ୍ରଚାରର ବ୍ୟବସ୍ଥା କରାଯାଇଛି

ଭାରତ ଏହି ମ୍ୟାଚ୍ରେ ବିଜୟୀ ହେଲେ ସେମିଫାଇନାଲ୍ରେ ପ୍ରବେଶ ଆଶା ଉଜ୍ଜଳ ହେବ ପାକିସ୍ତାନ ଯଦି ଆଜିର ମ୍ୟାଚ୍ ହାରିଯାଏ ସେମିଫାଇନାଲ୍କୁ ଯିବାପାଇଁ ତାକୁ କଷ୍ଟସାଧ୍ୟ ହେବ

ତାଲିକାରେ ଏପର୍ଯ୍ୟନ୍ତ ଚାମ୍ପିୟନ୍ ଅଷ୍ଟ୍ରେଲିଆ ପ୍ରଥମ ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଏବଂ ଇଂଲଣ୍ଡ ତୃତୀୟରେ ଅଛନ୍ତି

ଏହାଫଳରେ ସୁନାମୀର ଆଶଙ୍କା ଥିବାରୁ ସେଥିପାଇଁ କର୍ଭ୍ଣପକ୍ଷ ସତର୍କ ସୂଚନା କାରି କରିଛନ୍ତି ଭୂମିକମ୍ପର କ୍ଷୟକ୍ଷତି ସମ୍ପର୍କରେ ତତ୍କାଳ କୌଣସି ଖବର ମିଳି ନାହିଁ